ସଂଖ୍ୟାଲଘୁଙ୍କ ସମେତ ସବୁ ଭାରତୀୟ ନାଗରିକ ଏହା ଦ୍ୱାରା କୌଣସି ପ୍ରକାର କ୍ଷତିଗ୍ରସ୍ତ ହେବେ ନାହିଁ ବୋଲି ସେ କହିଛନ୍ତି

ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସା ପରିତ୍ୟାଗ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ନ ପହଞ୍ଚାଇବାପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକା କୌଣସି ଗୋଟିଏ ଧର୍ମର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ସେ ସ୍ୱଷ୍ଟ କରିଛନ୍ତି ଜାତୀୟ ନାଗରିକ ପଞ୍ଜିକା ସମ୍ପର୍କରେ ତାଙ୍କ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍କଭି ନେଇନାହାନ୍ତି ଗତକାଲି ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ବିକେପି ଧନ୍ୟବାଦ ର୍ୟାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ନିର୍ଯାତିତ ହୋଇ ଭାରତକୁ ଚାଲିଆସିଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ହେଉଛି ନାଗରିକତା ସଂଶୋଧନ ଆଇନର ଉଦ୍ଦେଶ୍ୟ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସଂଖ୍ୟାଲଗୁମାନଙ୍କୁ ବିରୋଧୀମାନେ ବିଭ୍ରାନ୍ତ କରୁଛନ୍ତି ବୋଲି କହିବା ସହ ସେମାନଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି ବାଂଲାଦେଶର ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ମନ୍ତବ୍ୟକୁ ଶ୍ରୀ ମୋଦି ଦୋହରାଇଥିଲେ ସେ କହିଛନ୍ତି ସଂଖ୍ୟାଲଘୁମାନଙ୍କ ପ୍ରତି ପାକିସ୍ତାନ କରୁଥିବା ପାତର ଅନ୍ତର ଘଟଣାକୁ ଲୋକଲୋଚନକୁ ଆଶିବାପାଇଁ ଦେଶ ନିକଟରେ ଏକ ସୁଯୋଗ ଥିଲା ମାତ୍ର ହୀନ ରାଜନୀତି ଯୋଗୁଁ ଏହା ହୋଇପାରିଲା ନାହିଁ ଏକ ଆବେଗପୂର୍ଣ୍ଣ ଭାଷଣରେ ଶ୍ରୀ ମୋଦି ତାଙ୍କ ସରକାରଙ୍କ ଉନ୍ନତିମଳକ କାର୍ଯ୍ୟକ୍ରମରେ କୌଣସି ପାତର ଅନ୍ତର ଖୋଜି ବାହାର କରିବାକୁ ବିରୋଧିମାନଙ୍କୁ ଆହ୍ୱାନ ଦେଇଥିଲେ ବିରୋଧିମାନେ ଭୋଟ ବ୍ୟାଙ୍କ୍ ରାଜନୀତି କରୁଥିବା ଅଭିଯୋଗ କରି ଯୁବବର୍ଗ ଏହି ଗୁଜବକୁ ବିଶ୍ୱାସ ନ କରିବାକୁ ସେ ନିବେଦନ କରିଛନ୍ତି ତାଙ୍କ ସରକାରଙ୍କ ଉନ୍ନତିମଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ଏହିସର୍ କାର୍ଯ୍ୟକ୍ରମରେ ସମାଜର ସବୁବର୍ଗର ଲୋକଙ୍କୁ ହିତାଧିକାରୀ ଭାବେ ବିବେଚନା କରାଯାଇଛି

ପ୍ରଥମେ ପୋଷ୍ଟାଲ୍ ବାଲାଟଗୁଡ଼ିକୁ ଗଣନା କରାଯିବ ତା'ପରେ ଇଭିଏମ୍ରେ ପଡ଼ିଥିବା ଭୋଟ୍ଗୁଡ଼ିକୁ ଗଣନା କରାଯିବ

ସମସ୍ତ ଭୋଟ୍ ଗଣନା କେନ୍ଦ୍ରଗୁଡ଼ିକରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି ଓମେନ୍ ସକ୍ୟୁରିଟି ମହିଳାଙ୍କୁ ସ୍ୱରକ୍ଷା ଓ ନିରାପତ୍ତା ଯୋଗାଇ ଦେବା ଲାଗି ସହରରେ ପେଟ୍ରୋଲିଂ କରିବା ନିମନ୍ତେ କୋଲକାତା ପୁଲିସ୍ ପକ୍ଷରୁ ଏକାଧିକ ନୃତନ ଯାନବାହାନ ମୁତୟନ କରାଯିବ

ସହରରେ ଆଗାମୀ ଖ୍ରୀଷ୍ଟମାସ ଓ ନୃତନବର୍ଷ ପାଳନ ପରିପ୍ରେକ୍ଷୀରେ ମହିଳାଙ୍କ ପ୍ରତି କୌଣସି ଅପରାଧ ଘଟଣାକୁ ରୋକିବା ଉଦ୍ଦେଶ୍ୟରେ କୋଲକାତା ପୁଲିସ୍ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି ଅଭିନନ୍ଦନ ଯାତ୍ରା ବିଜେପି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନକୁ ସମର୍ଥନ କରି ଆଜି କୋଲକତାଠାରେ ଅଭିନନ୍ଦନ ଯାତ୍ରା ଆୟୋଜନ କରାଯାଉଛି ଦଳର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ କେପି ନଡ଼ୁ ଏହାର ନେତୃତ୍ୱ ନେବେ ଏହି ଯାତ୍ରା କେନ୍ଦ୍ରୀୟ କୋଲକାତାର ସୁବୋଧ ମଲ୍ଲିକ ଛକରୁ ଆରମ୍ଭ ହୋଇ ନଗରର ଉତ୍ତରଭାଗ ଶ୍ୟାମ ବଜାରଠାରେ ଶେଷ ହେବ ଏହି ନୂଆ ଆଇନକୁ ସମର୍ଥନ କରି ବିଜେପି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ନୂତନ ଆଇନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଶୁଭେଚ୍ଛା ଜଣାଇବା ହେଉଛି ଏହି ଅଭିନନ୍ଦନ ଯାତ୍ୱାର ଉଦ୍ଦେଶ୍ୟ ରହିଛି ୟୁପି ଭାୟୋଲେନ୍ ଆନ୍ଦୋଳନ ଆଳରେ ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ଏବଂ ହିଂସାକାଣ୍ଡ ଭିଆଉଥିବା ଲୋକଙ୍କଠାରୁ କ୍ଷତିପୂରଣ ଅର୍ଥ ଆଦାୟ କରିବାକୁ ଉତ୍ତରପ୍ରଦେଶ ସରକାର ନିଷ୍କଭି ନେଇଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡକୁର ଦିନେଶ ଶର୍ମା ଲକ୍ଷ୍ମୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି ଯେଉଁମାନେ କ୍ଷତିପୂରଣ ଦେଇପାରିବେ ନାହିଁ ସେମାନଙ୍କ ସମ୍ପଭି ବାଜ୍ୟାପ୍ତ କରାଯିବ ଶ୍ରୀ ଶର୍ମା କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ହିଂସାକାଣ୍ଡ ଓ ସରକାରୀ ସମ୍ପର୍ତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କଠାରୁ କ୍ଷତିପ୍ରରଣ ଆଦାୟ କରାଯିବ ତଦନୁସାରେ ତାଙ୍କ ସରକାର ଏହି ନିଷ୍ପଭି ନେଇଛନ୍ତି ଏହି ହିଂସାକାଣ୍ଡ ଓ ଆନ୍ଦୋଳନ ପଛରେ ନିଷିଦ୍ଧ ହୋଇଥିବା ଭାରତୀୟ ଇସ୍ଲାମୀୟ ଛାତ୍ରସଂଘର ସଂପୃକ୍ତ ଥିବା କଥା ଜଣାପଡ଼ିଛି ବୋଲି ସେ କହିଛନ୍ତି ଆହୁରି ମଧ୍ୟ କେତେକ ବିରୋଧୀଦଳର ବିଧାୟକ ଏବଂ ସମର୍ଥକ ଏହି ହିଂସାକାଣ୍ଡକୁ ଉସ୍କାଉଛନ୍ତି ଏହି ଅଭିଯୋଗରେ ଜଣେ ବିଧାୟକଙ୍କୁ କାନପୁରରେ ଗିରଫ କରାଯାଇଛି ସେହିଭଳି ସମ୍ଭାଲ୍ରେ ଜଣେ ପାର୍ଲାମେଣ୍ଟ ସଦସ୍ୟ ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉସ୍କାଉଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି

ତେବେ ନାଇଜେରିଆରେ ଥିବା ଭାରତର ଉଚ୍ଚାୟୁକ୍ତ ମୁଣ୍ଡକାମିନ ଥିବା ଏହି ଭାରତୀୟଙ୍କ ମୁକ୍ତି ପାଇଁ ସେଠା କର୍ତ୍ତୃପକ୍ଷ ନୌବାହିନୀ ଏବଂ ସଂପୃକ୍ତ ଜାହାଜ ଚଳାଚଳ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା ପରେ ନିରାପଦ ଭାବେ ସେମାନେ ମୁକ୍ତ ହୋଇଛନ୍ତି ସେମାନଙ୍କୁ ଶୀଘ୍ର ଭାରତ ଅଣାଯିବାର ବ୍ୟବସ୍ଥା କରାଯିବ

ବଲିଉଡ୍ ତାରକା ଆୟୁଷ୍ମାନ ଖୁରାନା ଏବଂ ଭିକି କୌଶଲ 'ଅନ୍ଧାଧୁନ' ଏବଂ 'ଉରୀ'ରେ ସେମାନଙ୍କର ବଳିଷ୍ଠ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ କୀର୍ତ୍ତି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯିବ ତେଲୁଗୁ ଚଳଚ୍ଚିତ୍ର 'ମହାନତୀ'ରେ ସାବିତ୍ରୀ ଭୂମିକାରେ ଅଭିନୟ ପାଇଁ ସେ ଏହି ପୁରସ୍କାର ପାଇବେ ନିଜର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଉରୀ' ପାଇଁ ଆଦିତ୍ୟ ଧର୍ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ

ବର୍ଷିୟାନ କଳାକାର ସୁରେଖା ସିକ୍ରିଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ଗାୟିକା ଏବଂ ଗୀତିକାର ସ୍ୱନନ୍ଦ କିର୍କିରେ ମରାଠି ଚଳଚ୍ଚିତ୍ର 'ଚ୍ୟୁକ' ପାଇଁ ସହଅଭିନେତା ଅକ୍ଷୟ କୁମାର ଅଭିନୀତ 'ପଦ୍ମନ' ଶ୍ରେଷ୍ଠ ସାମାଜିକ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛି ଏହାଛଡ଼ା ସଂଜୟ ଲୀଳା ଭଂସାଲୀଙ୍କ 'ପଦ୍ମାବତ' ଘୁମର ସଂଗୀତ ପାଇଁ ଶ୍ରେଷ କୋରିଓଗ୍ରାଫି ପୁରସ୍କାର ପାଇବ ସିଏଏ ମିସ୍ଇନ୍ଫର୍ମେସନ ଜାତୀୟ ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଧର୍ମ ବା କୌଣସି ଅଞ୍ଚଳର ଲୋକେ କ୍ଷତିଗ୍ରସ୍ତ ହେବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ପୁନର୍ବାର କୁହାଯାଇଛି ଏହି ଆଇନକୁ ନେଇ ଯେଉଁସବୁ ଗୁଜବ ଓ ଭ୍ରମାତ୍ମକ ତଥ୍ୟ ପ୍ରଚାର କରାଯାଉଛି ସେଥିରେ ବିଶ୍ୱାସ ନ କରିବାକୁ ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ନାଗରିକତା ସଂଶୋଧନ ଆଇନ ପଡ଼ୋଶୀ ପାକିସ୍ଥାନ ବାଂଲାଦେଶ ଓ ଆଫଗାନିସ୍ଥାନରେ ନିର୍ଯାତିତ ହୋଇ ଭାରତକୁ ପଳାଇ ଆସିଥିବା ସଫଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ଉଦ୍ଦିଷ୍ଟ

ନୂଆ ଆଇନ କୌଣସି ନାଗରିକଙ୍କ ନାଗରିକତ୍ୱ ଛଡ଼ାଇ ନେବନାହିଁ ଆହୁରି ମଧ୍ୟ ଯାହା କୁହାଯାଉଛି ଯେ ଭାରତୀୟ ନାଗରିକତାକୁ ନେଇ କାଗଜପତ୍ର ଦାଖଲ ହେବା ପରେ ସଂପୃକ୍ତ ଲୋକଙ୍କୁ ଦେଶରୁ ବାହାର କରିଦିଆଯିବ ବୋଲି ଯାହା ପ୍ରଚାର କରାଯାଉଛି ତାହା ମଧ୍ୟ ଅସତ୍ୟ ବୋଲି ସରକାର କହିଛନ୍ତି ଆହୁରି ମଧ୍ୟ ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା ଲାଗୁ କରିବା ନେଇ କୌଣସି ଘୋଷଣା ସରକାର କରିନାହାନ୍ତି ଏହା ଯେତେବେଳେ ଲାଗୁ କରାଯିବ ସେତେବେଳେ ଭାରତର ସ୍ଥାୟୀ ନାଗରିକମାନେ ଯେପରି ହଇରାଣ ହରକତ ନ ହୁଅନ୍ତି ସେଥିପାଇଁ ଆବଶ୍ୟକୀୟ ବିଧିବିଧାନ କରାଯିବ ବୋଲି ସରକାର କହିଛନ୍ତି

ଏଥିସହିତ ଭାରତ କ୍ରମାଗତଭାବେ ଦଶମଥର ପାଇଁ ସିରିଜ୍ ବିଜୟୀ ହୋଇଛି

ସିରିଜ୍ରେ ଭଲ ଖେଳ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି